ଆସନ୍ତାକାଲି ଗୁଜୁରାଟର କୋଭାଡିଆଠାରେ ରାଷ୍ଟ୍ରୀୟ ଏକତା ଦିବସ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟକୁ ଦୁଇଦିନିଆ ଗସ୍ତରେ ଯାଇ ସେଠାରେ ପହଞ୍ଚୁଛନ୍ତି ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମୁଖ୍ୟମନ୍ତ୍ରୀ ବିକୟ ରୂପାନୀ ଏବଂ ଅନ୍ୟ ବରିଷ୍ଣ ଅଧିକାରୀମାନେ ତାଙ୍କୁ ବିମାନ ବନ୍ଦରଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏହାପରେ ସେ ଗାନ୍ଧିନଗର ଯାଇଥିଲେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ ଗତକାଲି କେଶୁଭାଇ ପଟେଲଙ୍କର ଦେହାନ୍ତ ହୋଇଥିଲା ସେହିପରି ପ୍ରଧାନମନ୍ତ୍ରୀ ଅଭିନୟ କ୍ଷେତ୍ରରୁ ରାଜନୀତିରେ ପ୍ରବେଶ କରିଥିବା ସ୍ୱର୍ଗତ ମହେଶକ୍ତମାର ଏବଂ ନରେଶ କନୋଡିଆଙ୍କ ପରିବାରବର୍ଗଙ୍କ ସହ ସାକ୍ଷାତ କରି ସେମାନଙ୍କୁ ସମବେଦନା ଜଣାଇଥିଲେ ଶ୍ରୀ ମୋଦୀ ଆଜି ନର୍ମଦା ଜିଲ୍ଲାର କୋଭାଡ଼ିଆସ୍ଥିତ ଆରୋଗ୍ୟ ବନର ଉଦ୍ଘାଟନ କରିଛନ୍ତି ସେ ମଧ୍ୟ ଆରୋଗ୍ୟ କୁଟିର ପରିଦର୍ଶନ କରିଛନ୍ତି

କୋଭିଡ ପରବର୍ତ୍ତୀ ସ୍ଥିତିରେ ଭାରତର ବୈଦେଶିକ ନୀତି ଉପରେ ଆଲୋକପାତ କରି ସେ ଏହା କହିଛନ୍ତି ଶ୍ରୀ ଜୟଶଙ୍କର କହିଛନ୍ତି ବର୍ତ୍ତମାନ ବିଶ୍ୱକୁ ଅଧିକ ପାରଙ୍ଗମ ତଥା ବିଶ୍ୱାସଯୋଗ୍ୟ ଦେଶ ଆବଶ୍ୟକ ଯାହାକି ଏହି ସ୍ଥିତିରୁ ମୁକୁଳାଇବା ଦିଗରେ ସହାୟକ ହୋଇପାରିବ ତେବେ ଭାରତ ନିକଟରେ ଏହି ଦୁଇଟିଯାକ ବିଶେଷତ୍ୱ ରହିଛି ଭାରତ ସର୍ବଦା ଏହାର ବହୁ ପୁରାତନ ତଥା ସମୃଦ୍ଧ ଚିନ୍ତାଧାରା 'ବସୁଧୈବ କୁଟୁମ୍ଭକମ୍' ଦ୍ୱାରା ପରିଚାଳିତ ଏପରିକି ମହାମାରୀ ସମୟରେ ମଧ୍ୟ ବିଶ୍ୱର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ହାଇଡ୍ରୋ ଅକ୍କି କ୍ଲୋରୋକୁଇନ୍ ଓ ପାରାସିଟାମଲ୍ର ଉତ୍ପାଦନକୁ ତ୍ୱରାନ୍ୱିତ କରିଥିଲା

ଅନ୍ୟପକ୍ଷରେ ମହାମାରୀ ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭାରତ ସୀମାରେ ଚୀନ ସହିତ ଦେଖାଦେଇଥିବା ସୀମା ବିବାଦ ଓ ସୀମାପାର ସନ୍ତାସବାଦକୁ ସଫଳତାର ସହ ନିୟନ୍ତ୍ରଣ କରିପାରିଛି ବୋଲି ବୈଦେଶିକମନ୍ତ୍ରୀ କହିଛନ୍ତି

ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ଜୟଶଙ୍କର ଓ ତାଙ୍କର ମେକ୍ସିକୋ ପ୍ରତିପକ୍ଷ ମାର୍ସେଲୋ ଏବରାର୍ଡ ମିଳିତ ଭାବେ ଅଧ୍ୟକ୍ଷତା କରିଛନ୍ତି ଏହି ଅବସରରେ ଦୁଇପକ୍ଷୀୟ ସଂପର୍କରେ ସମୀକ୍ଷା କରାଯିବା ସହ ଏଥିରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବାରୁ ଉଭୟପକ୍ଷ ଏହାର ପ୍ରଶଂସା କରିଛନ୍ତି ବିଶେଷକରି ଗତ କିଛିବର୍ଷ ଭିତରେ ଉଭୟଦେଶ ମଧ୍ୟରେ ବାଶିଜ୍ୟିକ କାରବାର ବୃଦ୍ଧି ପାଇଛି ତେବେ ଆଗାମୀ ଦିନରେ ଭାରତ ଓ ମେକ୍ସିକୋ ମଧ୍ୟରେ ଥିବା ବିଶେଷ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାଲାଗି ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ବାଣିଜ୍ୟ କୃଷି ସ୍ୱାସ୍ଥ୍ୟ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦୁଇପକ୍ଷୀୟ ସଂପର୍କକୁ ଅଧିକ ସଶକ୍ତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋବିଡର ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିବା ନିୟମର ସଠିକ୍ ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ବେଳେ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଇଦ୍ ଧର୍ମଗ୍ରରୁ ପୟଗମ୍ଭର ମହଜ୍ଞଦଙ୍କ ଜନୁବାର୍ଷିକୀ ଅବସରରେ ଆଜି ଦେଶର ବିଭିନ୍ନ ସ୍ଥାନରେ ଇଦ ମିଲାଦ୍ ଉନ୍ ନବୀ ପାଳିତ ହେଉଛି ତେବେ କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଲାଦ୍ ଶୋଭାଯାତ୍ରା ନ କରିବା ଲାଗି ନିଷ୍ପଭି ନିଆଯାଇଥିବା ବେଳେ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରି କେବଳ 'ମିଲାଦ୍ ମେହଫିଲ୍' ଓ 'ସିରତ୍ ମଜଲିସ୍' ଅନୁଷ୍ଠିତ ହେବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଜନସାଧାରଣଙ୍କ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ନିଜ ବାର୍ଭାରେ କହିଛନ୍ତି ପୟଗମ୍ଭର ମହମ୍ମଦ ପ୍ରେମ ଓ ଭ୍ରାତୃତ୍ୱର ବାର୍ତ୍ତା ଦେବା ସହ ବିଶ୍ୱକୁ ମାନବିକତାର ପଥରେ ଆଗେଇ ନେଇଥିଲେ ତାଙ୍କ ଉପଦେଶକୁ ପାଥେୟ କରି ଦେଶରେ ଶାନ୍ତି ଓ ସଦ୍ଭାବ ବକ୍ତାୟ ରଖିବା ସହ ସମାଜର କଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ଶ୍ରୀ କୋବିନ୍ଦ ଦେଶବାସୀଙ୍କୁ ଆହ୍ନାନ ଦେଇଛନ୍ତି ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ପରିବାର ଓ ବନ୍ଧୁଙ୍କ ସହ ଏକତ୍ର ହୋଇ ପ୍ରାର୍ଥନା କରିବାର ସୁଯୋଗ ମିଲାଦ ଉନ୍ ନବୀ ଭଳି ଉତ୍ସବ ପ୍ରଦାନ କରିଥାଏ ତେବେ କୋଭିଡ ମହାମାରୀ ଦୃଷ୍ଟିରୁ ଅତ୍ୟନ୍ତ ସତର୍କତା ଅବଲମ୍ଘନ କରିବା ସହ ମହଞ୍ଜଦଙ୍କ ଦ୍ୱାରା ପ୍ରଦର୍ଶିତ ବିଶ୍ୱ ଭ୍ରାତୃତ୍ୱ ପଥରେ ଅଗ୍ରସର ହେବାକୁ ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଏହି ଅବସରରେ ତାଙ୍କ ଟ୍ୱିଟ୍ ବାର୍ତ୍ତାରେ ସମାଜରେ ଦୟା ଓ ଭ୍ରାତୃତ୍ୱର ପ୍ରସାର ଦିଗରେ କାର୍ଯ୍ୟ କରିବାକୁ ଜନସାଧାରଣଙ୍କୁ ଆହ୍ନାନ ଦେଇଛନ୍ତି ରେଲଓ୍ବେ ମେରି ସହେଲି ମହିଳା ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି ଦେଶର ସମସ୍ତ ଜୋନ୍ରେ ରେଳବାଇ ପକ୍ଷରୁ 'ମେରି ସହେଲି' ପଦକ୍ଷେପର ଶୁଭାରମ୍ଭ କରାଯାଇଛି ମହିଳା ଯାତ୍ରୀମାନେ ସୁରକ୍ଷିତ ଭାବେ ଯେପରି ତାଙ୍କର ରେଳଯାତ୍ରା ଆରମ୍ଭରୁ ଗନ୍ତବ୍ୟସ୍କୁଳ ପର୍ଯ୍ୟନ୍ତ ପହଞ୍ଚପାରିବେ ତାହା ଏହି ଅଭିଯାନର ଲକ୍ଷ୍ୟ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଚଳିତବର୍ଷ ସେପ୍ରେମ୍ବର ମାସରେ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଏହି ପାଇଲଟ ପ୍ରକଳ୍ପ ପ୍ରଥମେ ଆରମ୍ଭ କରାଯାଇଥିଲା ଏହି ଅଭିଯାନକୁ ମହିଳାଯାତ୍ରୀମାନଙ୍କ ପକ୍ଷରୁ ପ୍ରୋସାହନ ମିଳିବା ପରେ ଏହି ପ୍ରକଳ୍ପକୁ ସମସ୍ତ ଜୋନ୍କୁ ସଂପ୍ରସାରିତ କରାଯାଇଛି ମହିଳାଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରେଳବାଇ ସୁରକ୍ଷା ବାହିନୀ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି

ଆର୍ପିଏଫ୍ ମହିଳାମାନଙ୍କ ସିଟ୍ ନମ୍ଘର ସଂଗ୍ରହ କରି ଯାତ୍ରାର ପ୍ରତି ରେଳଷ୍ଟେସନକୁ ବିବରଣୀ ପ୍ରଦାନ କରିବ